ବିଭିନ୍ନ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ଉଦ୍ୟୋଗପତି ଗୃହିଣୀ ଓ ଛାତ୍ରଛାତ୍ରୀମାନଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକ ଏହି ପାଖିକୁ ଦାନ କରୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ବୈଦେଶିକ ମନ୍ତ୍ରଣାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟ ରେଳ ମନ୍ତ୍ରଣାଳୟ ମହିଳା ଓ ଶିଶ୍ର କଲ୍ୟାଣ ମନ୍ତ୍ରଣାଳୟ ସମେତ ଆହରି ଅନେକ ମନ୍ତ୍ରଣାଳୟର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ଏହି ପାଖିକ୍ ଦେବାପାଇଁ ସଙ୍କଚ୍ଚବଦ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପାର୍ଷିକୁ ମୁକ୍ତ ହସ୍ତରେ ଦାନ କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଥିଲେ ଦେଶରେ କରୋନା ଭୂତାଣ୍ର ବିପକ୍ଷରେ ଲଢ଼େଇରେ ଏହି ଅର୍ଥ ବହ୍ରମାତ୍ରାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ସେ କହିଥିଲେ ଆଗକ୍ର ଯଦି ଏ ଧରଣର କୌଣସି ସଙ୍କଟ ଦେଖାଦିଏ ତେବେ ଏହି ପାଣ୍ଡି ସେଭଳି ପରିସ୍ଥିତିରେ ସାହାଯ୍ୟ କରିବ

ଏହି ଗୋଷ୍ଠୀ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ପାର୍ଟିର ମତାମତ ଉପସ୍ଥାପନ କରିବେ

ଏହାଛଡ଼ା ପାର୍ଟି ନେତା ରହ୍ନଲ୍ ଗାନ୍ଧି ପି ଚିଦାୟରମ୍ କୟରାମ ରମେଶ ମନୀଷ ତିୱାରୀ ଓ କେ ସି ବେଶ୍ରଗୋପାଳଙ୍କ ସତେମ ଅନ୍ୟମାନେ ଏହାର ସଦସ୍ୟ ରହିବେ ଏହି ଗୋଷ୍ଠୀର ପ୍ରତିଦିନ ଏକ ବୈଠକ ବସି ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯିବ

ଏ ସଂକ୍ରାନ୍ତରେ ପୁଣେରୁ ଏକ ଭଲ ଖବର ମିଳିଛି ପୁଣେର ସିଣ୍ଡିଓସିସ୍ ସେଣ୍ଟର୍ ଫର୍ ନାନୋ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋକି ଓ ସିଣ୍ଡିଓସିସ୍ ସ୍କ୍ରଲ୍ ଅଫ୍ ବାୟୋଲୋକିକାଲ୍ ସାଇନ୍ସେସ୍ର ମୁଖ୍ୟ ବୈଜ୍ଞାନିକମାନେ ଏକ ନ୍ତଆ ବୈଷୟିକ ଜ୍ଞାନର ବିକାଶ କରିଛନ୍ତି ଯାହା ଏକ ଆର୍ଷ୍ଟି ମାଇକ୍ରୋବାୟଲ୍ କୋଟିଙ୍ଗ୍

ଯଦି ଏହା ସଫଳ ରହିବ ତେବେ ଏହି କୋଟିଙ୍ଗ୍କୁ ଡାକ୍ତର ଓ ଚିକିତ୍ସା କର୍ମଚାରୀମାନେ ବ୍ୟବହାର କରୁଥିବା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଟ୍ ମାସ୍କ ଗାଉନ୍ ଗ୍ଲୋଭ୍ସ୍ ଓ ମୁଖ ଆବୃତ୍ତ କରି ରଖିବାପାଇଁ ଅନ୍ୟାନ୍ୟ ପଦାର୍ଥରେ ଲଗାଯାଇପାରିବ ଏହି ବିଶେଷଜ୍ଞ ଟିମ୍ର ସଦସ୍ୟ ଡକ୍ଟର ପ୍ରେମ୍ ପାଣ୍ଡେ ଆକାଶବାଣୀ ସହ ଏକ ସାକ୍ଷାତ୍କାର ବେଳେ କହିଛନ୍ତି ଏହି କୋଟିଙ୍ଗ୍ ଡାକ୍ତର ଓ ଚିକିତ୍ସା କର୍ମୀମାନଙ୍କର ସୁରକ୍ଷାକୁ ବହୁମାତ୍ରାରେ ବୃଦ୍ଧି କରିପାରିବ ଫଳରେ ଭତାଣ୍ରରେ ସଂକ୍ରମିତ ଲୋକମାନଙ୍କ ସଂସ୍ୱର୍ଶରେ ଆସ୍ରଥିବା ଡାକ୍ତର ଓ ଚିକିତ୍ସା କର୍ମୀମାନେ ଅଥିକ ସ୍ୱରକ୍ଷିତ ରହିପାରିବେ

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ସଂଖ୍ୟାର୍ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ଦେଶର ଜନସାଧାରଣଙ୍କ ସଙ୍କଚ୍ଚବଦ୍ଧତାର ପ୍ରତିଫଳନ ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍ଦର୍ଶନ ଅନୁସାରେ ଦେଶରେ ଜନସାଧାରଣ କାନ୍ଧକୁ କାନ୍ଧ ମିଳାଇ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଛନ୍ତି ସେ କହିଛନ୍ତି କୋଭିଡ଼୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବାରୁ ରୋକିବାରେ ଭାରତ ସମଗ୍ର ବିଶ୍ୱକୁ ରାସ୍ତା ଦେଖାଉଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଦ୍ୱାରା ଚଳିତ ଏହି ବିମାନଗୁଡ଼ିକରେ ଅତ୍ୟାବଶ୍ୟକ ଡାକ୍ତରୀ ସରଞ୍ଜାମ ଦେଶର ଦୂରଦୂରାନ୍ତ ସ୍ଥାନରେ ପହଞ୍ଚାଯାଇଛି

ହେଲିକପ୍ଟର ସେବାରେ ପବନହଂସ ଲିମିଟେଡ୍ ଜନ୍ମୁ କାଶ୍ମୀର ଲଦାଖ୍ ଦେଶର ଦ୍ୱୀପାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳରେ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଓ ରୋଗୀମାନଙ୍କୁ ପରିବହନ କରିଛି ଦିଲ୍ଲୀ ମୁମ୍ଭାଇ ଚେନ୍ନାଇ କୋଲ୍କାତା ହାଇଦ୍ରାବାଦ ବେଙ୍ଗାଲୁରୁ ଓ ଗୌହାଟୀଠାରେ ମାଲ୍ପତ୍ର ମହକୁଦ୍ କେନ୍ଦ୍ରମାନ ସ୍ଥାପନ କରାଯାଇଛି ଦେଶରେ ମାଲ୍ପତ୍ର ପରିବହନ କରୁଥିବା ସ୍କାଇସ କେଟ୍ ବ୍ଲଡାର୍ଟ ଓ ଇଣ୍ଡିଗୋ ଭଳି କମ୍ପାନୀମାନେ ବ୍ୟାବସାୟିକ ଭିତ୍ତିରେ ମାଲ୍ ପରିବହନ କର୍ରଛନ୍ତି

ସେମାନେ ପରିବହନ କରି ନେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ଚିକିତ୍ସା ସରଞ୍ଜାମଗୁଡ଼ିକର ମାଗଣାରେ ପରିବହନ କରୁଛନ୍ତି ଔଷଧପତ୍ର ଚିକିତ୍ସା ଯନ୍ତ୍ରପାତି ଓ କୋଭିଡ୍ ନାଇଷ୍ଟିନ୍ ରିଲିଫ୍ ସାମଗ୍ରୀଗୁଡ଼ିକର ପରିବହନପାଇଁ ଏକ ଏୟାର ବ୍ରିକ୍ ସ୍ଥାପନ କରାଯାଇଛି

ସିବିଡିଟିରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏହି ଆୟକର ଫେରସ୍ତ ଯୋଗୁଁ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ବ୍ୟାବସାୟିକ କାର୍ଯ୍ୟ କାରି ରଖିବାରେ ସହାଯ୍ୟ କରିବ ଏହା ମଧ୍ୟ ସେମାନଙ୍କୁ ସେମାନଙ୍କର କର୍ମଚାରୀମାନଙ୍କର ବେତନ ଦେବାରେ ସହାୟତା କରିବ

ଯେଉଁ ବ୍ୟବସାୟୀମାନଙ୍କର ବଳକା ଟିକସ ପାଇବାର ଅଛି ସେମାନେ ସିବିଡିଟି ସହ ଆପୋଷ ବୃଝାମଣା ପାଇଁ ଅନ୍ତରୋଧ କରିଛନ୍ତି

ଡାକବିଭାଗ କହିଛି ଏହି ନିୟମ ଲାଗୁ ହୋଇସାରିଛି ଓ କୋଭିଡ଼୍ ନାଇଣ୍ଜିନ୍ ସଂକ୍ରମଣ ରହିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଭାରତୀୟ ଡାକ ବିଭାଗ ଅତ୍ୟାବଶ୍ୟକ ସେବା ମଧ୍ୟରେ ଆସୁଛି ଓ ଏହାର କର୍ମଚାରୀମାନେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କିଟ୍ ଖାଦ୍ୟ ପୁଡ଼ିଆ ରେସନ୍ ଓ ଅତ୍ୟାବଶ୍ୟକ ଔଷଧପତ୍ର ଦେଶର ବିଭିନ୍ନ ଭାଗରେ ଲୋକମାନଙ୍କ ଦ୍ୱାରଦେଶରେ ପହଞ୍ଚାଉଛି

ଆନ୍ତର୍କାତିକ ମୁଦ୍ରା ପାର୍ଷି ଓ ବିଶ୍ୱବ୍ୟାଙ୍କ୍ର ବାର୍ଷିକ ବସନ୍ତ ବୈଠକର ଡେଭ୍ଲପ୍ମେଣ୍ଟ କମିଟି ଆଲୋଚନାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଚଳିତ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ଏକ ବୂହତ୍ ଆନ୍ତର୍କାତିକ ଅର୍ଥନୈତିକ ମନ୍ତରତାକୁ ଏଡ଼ାଯାଇ ପାରିବ ନାହିଁ ସେ କହିଛନ୍ତି ବିଶ୍ୱ ଅର୍ଥନୀତି ମନ୍ଥରତା ଦେଇ ଗତି କରୁଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ବିଶ୍ୱବ୍ୟାପୀ ହେବାଦ୍ୱାରା ଏହା ଆହୁରି ଅଧିକ ଦୁର୍ବଳ ହୋଇପଡ଼ିଛି ଏହା ସାଙ୍ଗକୁ ବାଶିଜ୍ୟ ବିବାଦ ନୀତି ନିର୍ଦ୍ଧାରଣରେ ଅନିର୍ଣ୍ଣିତା ଓ ଭ୍ର ରାଜନୈତିକ ଉତ୍ତେଜନା ଏହାକୁ ଆହୁରି ଅଧିକ ଖରାପ କରିଛି ଶ୍ରୀମତୀ କର୍ଜିଏଭା କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଭଳି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା ଓ ଏହା ବହୁ ବିକାଶମୁଖୀ ଦେଶଗୁଡ଼ିକର ଅର୍ଥନୀତିଜ୍ଞମାନଙ୍କ ପାଇଁ ନୀତି ନିର୍ଦ୍ଧାରଣରେ ବଡ଼ ବଡ଼ ଚ୍ୟାଲେଞ୍ମାନ ଆଶିଦେଇଛି ପୂର୍ବରୁ ଭୂତାଣୁ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଚୀନ୍ ଦକ୍ଷିଣ କୋରିଆ ଓ ଇଟାଲୀ ଭଳି ଦେଶଗୁଡ଼ିକ ଉତ୍ପାଦନ କ୍ଷେତ୍ରରେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି